ଏହି ଅବସରରେ ଉଦ୍ବୋଧନ ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି ଭାରତୀୟ ଗଣତନ୍ତ୍ର ପ୍ରତି ଆଜି ଏକ ଐତିହାସିକ ଦିବସ ସେ କହିଛନ୍ତି ଭାରତୀୟ ଗଣତନ୍ତ୍ରକୁ ଦେଶର ଜନସାଧାରଣ ଐକ୍ୟବଦ୍ଧ ହୋଇ ଶକ୍ତିଶାଳୀ କହିଛନ୍ତି ନୂଆ ସଂସଦ ଭବନ ପାଇଁ ଆଜି ଭିଭିପ୍ରସ୍ତର ସ୍ଥାପନ ହୋଇଥିବାରୁ ଦେଶବାସୀଙ୍କ ପାଇଁ ଆଜି ଏକ ପବିତ୍ର ଦିବସ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି

ନୂଆ ସଂସଦ ଭବନ ପୁରାତନ ଓ ନୂଆ ଚିନ୍ତାଧାରାର ଏକ ମିଶ୍ରଣ ବୋଲି ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଛନ୍ତି

ପୁରାତନ ସଂସଦ ଭବନର ସେକ୍ଷ୍ରାଲ ହଲ୍ରେ ଦେଶର ସମ୍ପିଧାନକୁ ପ୍ରଣୟନ କରାଯାଇଥିଲା ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ସେ କହିଛନ୍ତି ବର୍ତ୍ତମାନର ସଂସଦ ଭବନ ଅନେକ ଉତ୍ଥାନ ପତନ ଦେଖିଛି ଓ ଏଥିରେ ଆମର ଆଶା ଓ ଆକାଂକ୍ଷାର ପ୍ରତିଫଳନ ଘଟିଛି ଏହା ଆମର ଗଣତାନ୍ତ୍ରିକ ମନ୍ଦିର ଭାବେ ନିଜକୁ ପ୍ରତିଷ୍ଠିତ କରିପାରିଛି

ଏଥିରେ ସମୟେ ସମୟେ ଅନେକ ମରାତି ଓ ନିର୍ମାଣ କରାଯାଇଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ବର୍ତ୍ତମାନର ସଂସଦ ଭବନ ବିଶ୍ରାମ ନେବାର ସମୟ ଆସିଛି ବୋଲି ପ୍ରଧାନମନ୍ତ୍ରୀ ତାଙ୍କର ଭାଷଣରେ ଉଲ୍ଲେଖ କରିଛନ୍ତି ଦୀର୍ଘଦିନରୁ ଏକ ନୂଆ ସଂସଦ ଭବନର ନିର୍ମାଣ ଉପଲବ୍ଧି କରାଯାଇ ଆସୁଛି ପ୍ରଧାନମନ୍ତ୍ରୀ କହିଛନ୍ତି ଆଜି ଆମେ ଏକ ନୂଆ ସଂସଦ ଭବନ ନିର୍ମାଣ କରିବାକୁ ଯାଉଛେ ଏହା ଆମର ସାଂସଦମାନଙ୍କୁ ଅଧିକ ଦକ୍ଷତାର ସହିତ କାର୍ଯ୍ୟ କରିବାକୁ ଦେବା ସହ ସେମାନଙ୍କର କାର୍ଯ୍ୟଶୈଳୀରେ ଅନେକ ପରିବର୍ତ୍ତନ ଆଶିପାରିବ ଶ୍ରୀ ମୋଦି କହିଛନ୍ତି ଦେଶର ସାଧାରଣ ସେମାନଙ୍କର ସାଂସଦମାନଙ୍କୁ ଭେଟିବା ପାଇଁ ଚାହୁଁଥିବା ସତ୍ତ୍ୱେ ଏଥିପାଇଁ ସୁଯୋଗ ପାଉନଥିଲେ କିନ୍ତୁ ଭବିଷ୍ୟତରେ ତାହା ଆଉ ଘଟିବ ନାହିଁ ନୂଆ ସଫସଦ ଭବନ ସେମାନଙ୍କୁ ଏହି ସୁଯୋଗ ଦେଇପାରିବ ବର୍ତ୍ତମାନର ସଂସଦ ଭବନ ସ୍ୱାଧୀନ ଭାରତକୁ ଦିଗ୍ଦର୍ଶନ ଦେଇଥିବାବେଳେ ନୂଆ ସଂସଦ ଭବନ ଏକବିଂଶ ଶତାବ୍ଦୀରେ ଆତ୍ମନିର୍ଭର ଭାରତକୁ ଦିଗ୍ଦର୍ଶନ ଦେବ ବୋଲି ପ୍ରଧାନମନ୍ତ୍ରୀ କହିଚ୍ଛନ୍ତି ନୂଆ ସଂସଦ ଭବନ ବିଶ୍ୱରେ ଏକ ଉଲ୍ଲେଖନୀୟ ଅନୁଷ୍ଠାନ ଭାବେ ନିଜକୁ ଗୌରବାନ୍ୱିତ କରିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ଦେଶର ଭବିଷ୍ୟତ ବଂଶଧର ନୂଆ ସଂସଦ ଭବନ ପାଇଁ ନିଜକୁ ଗୌରବାନ୍ଧିତ ମନେକରିବେ ଆମର ଗଣତନ୍ତ୍ର ସର୍ବଦା ସଂସଦ ମାଧ୍ୟମରେ ମଜବୁତ୍ ହୋଇଛି ଯେତେବେଳେ ଦେଶରେ ନିରକ୍ଷରତା ଦାରିଦ୍ର୍ୟ ଓ ଅନ୍ୟାନ୍ୟ ସମସ୍ୟା ଥିଲା ସେତେବେଳେ ଭାରତରୁ ଗଣତନ୍ତ୍ର ଲୋପ ପାଇଯିବ ବୋଲି ବିଶ୍ୱବାସୀ ଭାବୁଥିଲେ

ଏକବିଂଶ ଶତାବ୍ଦୀରେ ଭାରତ ମଧ୍ୟ ଏହାର ଗଣତାନ୍ତ୍ରିକ ବ୍ୟବସ୍ଥାକୁ ଆହୁରି ମଜବୁତ୍ କରିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ଡିଫେନ୍ସ ମିନିଷ୍ଟର ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହ ଦଶମ ଆସିଆନ ପ୍ରତିରକ୍ଷାମନ୍ତ୍ରୀମାନଙ୍କ ବୈଠକରେ ଆଜି ଭିଡ଼ିଓ କନ୍ଫରେନ୍ସିଂ ମାଧ୍ୟମରେ ଅଂଶଗ୍ରହଣ କରିଛନ୍ତି ଏହି ଅବସରରେ ଉଦ୍ବୋଧନ ଦେଇ ଶ୍ରୀ ସିଂହ କହିଛନ୍ତି ସାଇବର ନିରାପତ୍ତା ଓ ସାମରିକ ଚିକିତ୍ସା ଆଜି ଆମ ସମ୍ମୁଖରେ ଏକ ଚ୍ୟାଲେଞ୍ଜ ହୋଇ ଛିଡାହୋଇଛି ସେ କହିଛନ୍ତି ଆସିଆନର ସଦସ୍ୟ ଦେଶଗୁଡ଼ିକ ମଧ୍ୟରେ ଯୋଗାଯୋଗ ବୃଦ୍ଧି ଓ ପରେ ସାମିଲ ହୋଇଥିବା ସଦସ୍ୟ ଦେଶମାନଙ୍କ ଉପରେ ଏକ ସଂଙ୍କାପତ୍ର ଗୃହୀତ କରିବା ମଧ୍ୟ ଅନ୍ୟତମ ଚ୍ୟାଲେଞ୍ଜ ରହିଛି ଶ୍ରୀ ସିଂହ କହିଛନ୍ତି ଜୈବ ସନ୍ତାସବାଦ ଦେଶଦେଶ ମଧ୍ୟରେ ସାମଗ୍ରୀ ଚୋରା ଚାଲାଣ ଏବଂ କରୋନା ସଂକ୍ରମଣ ଭଳି ସମସ୍ୟା ଗୁଡ଼ିକର ମଧ୍ୟ ଆମକୁ ସମାଧାନ କରିବାକୁ ହେବ ସେ କହିଛନ୍ତି ସଦସ୍ୟ ଦେଶ ଗୁଡ଼ିକର ସାମରିକ ଅନୁଷ୍ଠାନଗୁଡ଼ିକ ପକ୍ଷରୁ ଆଇନ୍କାନୁନ ରକ୍ଷାକାରୀ ସଂସ୍ଥାଗୁଡ଼ିକୁ ସହଯୋଗ ଏ କ୍ଷେତ୍ରରେ ଯଥେଷ୍ଟ ଗୁରୁତ୍ୱ ବହନ କରେ ମନ୍ତ୍ରୀ କହିଛନ୍ତି ମୌଳିକ ସ୍ୱାଧୀନତା ସମସ୍ତଙ୍କୁ ବିକାଶ ମଧ୍ୟରେ ସାମିଲ କରିବା ଓ ନିକନିକକୁ ଉନ୍କକ୍ତ ରଖିବାରେ ଆମର ଭବିଷ୍ୟତ ଅଧିକ ଉଜ୍ଜଳ ହେବ ଶ୍ରୀ ସିଂହ କହିଛନ୍ତି ସାମୁଦ୍ରିକ ସୁରକ୍ଷା ସାଇବର ସୁରକ୍ଷା ଓ ସନ୍ତାସବାଦ ଭଳି ବିପଦଗୁଡ଼ିକର ମୁକାବିଲା ମଧ୍ୟ ଆମ ପାଇଁ ସର୍ବଦା ଚ୍ୟାଲେଞ୍ଜ ହୋଇ ରହିଛି ଏଥିସହିତ କୋବିଡ ନାଇଷ୍ଟିନ୍ ଭଳି ଏକ ବିଶ୍ୱବ୍ୟାପୀ ସଂକ୍ରମଣ ସମଗ୍ର ବିଶ୍ୱର ଜୀବନଶୈଳୀରେ ପରିବର୍ତ୍ତନ ଆଶିଦେବା ସହ ମାନବ କ୍ରାତି ପାଇଁ ଅନେକ ଅସୁବିଧା ସୃଷ୍ଟି ହୋଇଛି ସେ କହିଛନ୍ତି ଏହାର ଏପର୍ଯ୍ୟନ୍ତ କୌଣସି ସମାଧାନ ନହୋଇ ପାରିବା ମଧ୍ୟ ସମଗ୍ର ବିଶ୍ୱ ପାଇଁ ଦୁର୍ଭାଗ୍ୟଜନକ ସେ ଦୃଷ୍ଟିରୁ ବିଶ୍ୱ ଅର୍ଥନୀତି କିଭଳି ଅଗ୍ରଗତି ପଥରେ ଆଗେଇ ଚାଲିବା ତାହା ଆମ ସମସ୍ତଙ୍କ ପାଇଁ ଏକ ବଡ ଚ୍ୟାଲେଞ୍ଜ ହୋଇଛି କୋବିଡ ପରବର୍ତ୍ତୀ ସମୟରେ ସମସ୍ତେ ଯେପରି ସମାନ ସ୍ତବିଧା ପାଇପାରିବେ ତାହା ନିଶ୍ଚିତ କରିବା ପ୍ରତ୍ୟେକ ଦେଶର ଦାୟିତ୍ୱ ବୋଲି ପ୍ରତିରକ୍ଷାମନ୍ତ୍ରୀ କହିଛନ୍ତି କୋବିଡ ନାଇଷ୍ଟିନ୍ ଯୋଗୁଁ ଆମର ସ୍ୱାସ୍ଥ୍ୟ ମୌଳିକ ଢ଼ାଞ୍ଚାରେ ଆମଳଚ୍ଚଳ ପରିବର୍ତ୍ତନ ଅଣାଯାଇଛି ଓ ସମସ୍ତଙ୍କୁ ଯେପରି ସହଜରେ ଓ ଶସ୍ତାରେ ପ୍ରତିଷେଧକ ମିଳିପାରିବ ସେ ଦିଗରେ ପଦକ୍ଷେପ ନିଆଯାଇଛି ଏହାବ୍ୟତୀତ ଲୋକମାନଙ୍କୁ ସୁବିଧାରେ ଔଷଧପତ୍ର ଯୋଗାଇବା ଓ ଯୋଗାଣ ଶୃଙ୍ଖଳମାନ ସୃଷ୍ଟି କରିବା ମଧ୍ୟ ଆମ ପାଇଁ ଅପରିହାର୍ଯ୍ୟ ହୋଇପଡିଛି

ସେ କହିଛନ୍ତି ଆମର ଆସିଆନ ବନ୍ଧୁ ରାଷ୍ଟ୍ରଗୁଡ଼ିକର ଏ କ୍ଷେତ୍ରରେ ଉଦ୍ୟମକ୍ତ ଆମେ ସ୍ୱାଗତ କର୍ଚ୍ଚ ସେ କହିଛନ୍ତି ଏହା ସମସ୍ତଙ୍କ ପାଇଁ ଏକ ସାଧାରଣ ଚ୍ୟାଲେଞ୍ଜ ହୋଇପଡିଥିବାରୁ ଆମକୁ ସବୁ ସ୍ତରରେ ଉଦ୍ୟମ ଅବ୍ୟାହତ ରଖିବାକୁ ପଡିବ କୋବିଡ ନାଇଷ୍ଟିନ୍ର ଦୃଢ଼ ମୁକାବିଲା କରୁଥିବା ସମସ୍ତ ସଂଗଠନ ଓ ସଂସ୍ଥାର ଉଦ୍ୟମ ପ୍ରଶଂସନୀୟ

ନମ୍ରନା ପରୀକ୍ଷାରେ ମଧ୍ୟ ଭାରତ ଅଭ୍ରତ୍ପର୍ବ ସଫଳତା ହାସଲ କରିଛି

ଦେଶରେ ଅଧିକ ନମୂନା ପରୀକ୍ଷା ଯୋଗୁଁ ସଂକ୍ରମିତଙ୍କ ହାର ହ୍ରାସ ପାଇବାରେ ଲାଗିଛି

ଜାଭେଡକର ପଲ୍ୟସନ ପରିବେଶ ମନ୍ତ୍ରୀ ପ୍ରକାଶ ଜାଭେଡକର ଜାତୀୟ ରାଜଧାନୀ ଅଞ୍ଚଳରେ ବାୟୁ ପ୍ରଦ୍ଦଷଣକୁ ରୋକିବା ପାଇଁ ନିର୍ମାଣ ଓ ପୁରାତନ କୋଠାବାଡି ଭଙ୍ଗାଯିବା ସମ୍ଭନ୍ଧୀୟ ନିୟମାବଳୀ ଗୁଡ଼ିକର କଡାକଡ଼ି ପାଳନ କରିବାକୁ ସମସ୍ତ ସଂସ୍ଥାକୁ ନିବେଦନ କରିଛନ୍ତି ସେ କହିଛନ୍ତି ଦିଲ୍ଲୀରେ ପ୍ରଦୃଷଣକୁ ରୋକିବା ପାଇଁ ସମସ୍ତଙ୍କୁ ଏକ୍ୟବଦ୍ଧ ହୋଇ କାର୍ଯ୍ୟ କରିବାକୁ ହେବ

ଏଥିରେ ଦେଶ ଓ ବିଦେଶର ବହ୍ର କବି ଓ ହସ୍ତଶିଳ୍ପୀମାନେ ଅଂଶଗ୍ରହଣ କରିବେ